ଅଧିବେଶନ ଶେଷରେ ସମସ୍ତ ସଦସ୍ୟମାନେ ଫଟୋ ଉଠାଇଥିଲେ ସ୍ମାରକପତ୍ର ପ୍ରଦାନ ବର୍ଷକୁ ଦୁଇ କୋଟି ନିଯୁକ୍କି ନେଇ ପ୍ରଧାନମନ୍ତୀଙ୍କ ପ୍ରତିଶ୍ରତି ପୁରଣ ହୋଇନଥିବା ପ୍ରତିବାଦରେ ବିଜେଡ଼ି ସଦସ୍ୟମାନେ ରାକ୍ୟପାଳଙ୍କୁ ରାଷ୍ଟ୍ରପତିଙ୍କ ଖଦ୍ଦେଶ୍ୟରେ ସ୍କାରକପତ୍ର ପ୍ରଦାନ କରିଛନ୍ତି

ଏହି ତଥ୍ୟରେ ବାହାର ରାଜ୍ୟକୁ କାମ ଅନ୍ୱେଷଣରେ ଯାଇ ଦୁଷ୍କର୍ମ ନିର୍ଯାତନାର ଶିକାର ହୋଇଥିବା ଲୋକଙ୍ଙ ବିଷୟରେ କୌଣସି ସ୍ଚନା ନ ଥିବା ସେ କହିଛନ୍ତି

ପ୍ରାଥମିକ ଶିକ୍ଷକ ସଂଘର ବିଭିନ୍ଦ ଦାବି ସଂପର୍କରେ ଉଚ ମନ୍ତୀ ସ୍ତରୀୟ କମିଟି ନିଷ୍ବଉି ନେବା ପରେ କ୍ୟାବିନେଟ୍ରେ ପାସ୍ କରାଯିବ ବୋଲି ମନ୍ତୀ କହିଛନ୍ତି

ସୁଇପ୍ କମିଟି ଆସନ୍ତା ସାଧାରଶ ନିର୍ବାଚନରେ ଅଧିକ ସଂଖ୍ୟକ ମତଦାତାଙ୍କ ଅଂଶଗ୍ରହଶ ନିମନ୍ତେ ଭୋଟର ସଚେତନତା କାର୍ଯ୍ୟକ୍ରମ ନେଇ ରାଜ୍ୟ ନିର୍ବାଚନ କମିଶନ୍ଙ୍ ପକ୍ଷରୁ ସୁଇପ୍ କମିଟି ବୈଠକ ଅନୁଷିତ ହୋଇଛି ଏହି କାର୍ଯ୍ୟକ୍ରମ ଅଧୀନରେ ସମସ୍ତ ସରକାରୀ ବେସରକାରୀ ଓ କର୍ପୋରେଟ୍ ସଂସ୍ଥାମାନଙ୍କରେ ଭୋଟର ସଚେତନତା ଫୋରମ୍ ଗଠନ କରାଯାଇ ସଚେତନତା ସୂଷ୍ଟି କରାଯିବ ଏଥିରେ 'ଭୋଟ ଦେବା ଦେଶ ଗଢ଼ିବା' ଭଳି ସଚେତନତା ବାର୍ତ୍ତାର ବ୍ୟାପକ ଭାବରେ ପ୍ରଚାର କରାଯିବ ତାଲିମ୍ ଶିବିର ନିର୍ବାଚନ ସମୟରେ ଆଇନ୍ ଶୃଙ୍ଖଳା ପରିସ୍ଚିତି ପରିଚାଳନା ସମ୍ପର୍କିତ ତାଲିମ୍ ଶିବିର ନବରଙ୍ଙପୁର ଜିଲ୍ଲା ନିର୍ବାଚନ ବିଭାଗ ପକ୍ଷରୁ ଅନୁଷ୍ବିତ ହୋଇଯାଇଛି

ଗିରଫ୍ ଅଭିଯୁକ୍ତକୁ ଆକି କାତୀୟ ଅନୁସନ୍ଧାନକାରୀ ସଂସ୍ରା ଏନ୍ଆଇଏ ହସ୍ତାନ୍ତର କରାଯିବ ବୋଲି ପୁଲିସ୍ କହିଛି

ସେମାନେ ନିଜକୁ ଆର୍ଟିଓ ପରିଚୟ ଦେଇ ଗାଡ଼ି ମାଲିକ ଓ ଡ୍ରାଇଭରଙ୍କଠାରୁ ଟଙ୍କା ଆଦାୟ କରୁଥିଲେ